ଏହି ସମୟ ମଧରେ ବିଧାନସଭାର ସମସ୍ତ ସଦସ୍ୟ କର୍ମଚାରୀ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କର ନମୁନା ପରୀକ୍ଷଣ କରାଯାଉଛି

ଏହି ଦୁଘଟଶାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ସେହିପରି ଅନୁଗୋଳ ଜିଲ୍ଲା ଜରପଡ଼ା ରେଲଓେ ଓଭର ବ୍ରିକ୍ ନିକଟରେ ଆଳି ଏକ ଟ୍ରକ୍ ଏକ ବାଇକ୍କୁ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି

ଘଟଶା ପରେ ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଛି ଖବର ପାଇ ଜରପଡ଼ା ଥାନା ପୋଲିସ ଘଟଶାସ୍ସଳରେ ପହଞ୍ ଅଧିକ ତଦନ୍ତ କାରୀ ରଖିଛି